ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୋଭିଡ୍ ପରିସ୍ଥିତି ସଂକ୍ରାନ୍ତରେ ଆଜି ବିସ୍ତୃତ ସମୀକ୍ଷା କରିଛନ୍ତି ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଗୁଡ଼ିକରେ କୋଭିଡ୍ ମହାମାରୀ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ବିଷୟରେ ସେ ଆମୂଳଚୂଳ ଆଲୋଚନା କରିଛନ୍ତି

ଯେଉଁ ଜିଲ୍ଲାଗୁଡ଼ିକରେ ଅଧିକ ରୋଗୀ ସଂଖ୍ୟା ରହିଛନ୍ତି ସେ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି ରାଜ୍ୟ ଗୁଡ଼ିକ ଦ୍ୱାରା ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ଉନ୍ନତି ଅଣାଯାଉଥିବା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି ରାଜ୍ୟ ଗୁଡ଼ିକରେ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ତୁରନ୍ତ ଉନ୍ନତି ଆଶିବା ପାଇଁ ପଥ ପ୍ରଦର୍ଶନ ଓ ପରାମର୍ଶ ଯୋଗାଇ ଦେବା ପାଇଁ ସେ କେନ୍ଦ୍ର ସରକାର ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ତୁରନ୍ତ ଓ ସାମଗ୍ରୀକ ଭାବେ ନିୟନ୍ତ୍ରଣ ପଦକ୍ଷେପ ନେବା ପାଇଁ ଉପାୟ ଗୁଡ଼ିକ ଉପରେ ଆଲୋଚନା କରାଯାଇଛି

ଶ୍ରୀ ମୋଦୀ ଔଷଧପତ୍ରର ଉପଲବ୍ଧତା ସଂକ୍ରାନ୍ତରେ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ରେମ୍ଡେସିଭିର୍ ଇଞ୍ଜକସନ୍ ଓ ଅନ୍ୟାନ୍ୟ ଔଷଧପତ୍ର ପ୍ରସ୍ତୁତି ଲାଗି ନିଆଯାଉଥିବା ତ୍ୱରିତ ପଦକ୍ଷେପକୁ ମଧ୍ୟ ସମୀକ୍ଷା କରିଛନ୍ତି ଟିକାକରଣର ପ୍ରଗତି ସଂକ୍ରାନ୍ତରେ ଏବଂ ଆଗକୁ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ର୍ଚପରେଖ ବିଷୟରେ ମଧ୍ୟ ସେ ସମୀକ୍ଷା କରିଥିବାର ଜଣାପଡ଼ିଛି

କେଉଁ ରାଜ୍ୟରେ କେତେ ପରିମାଣର ଟିକା ନଷ୍ଟ ହେଇଛି ତାର ହିସାବ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି

କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଅମିତ ଶାହା ନିର୍ମଳା ସୀତାରମଣ ଡକୁର ହର୍ଷବର୍ଦ୍ଧନ ପୀୟୂଷ ଗୋଏଲ ମନସୁଖ ମାଣ୍ଡଭୀୟା ଓ ଅନ୍ୟ ମନ୍ତ୍ରୀମାନେ ତଥା କେନ୍ଦ୍ ସରକାରଙ୍କ ବରିଷ୍ଣ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ

ରାଜନାଥ କୋଭିଡ୍ ହେଲ୍ସ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ବର୍ତ୍ତମାନ କୋଭିଡ୍ ମହାମାରୀ ସଂକଟ କାଳରେ ଲୋକମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ସଶସ୍ତ ବାହିନୀ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ୟ ସଂଗଠନ ଗୁଡ଼ିକ ନିରନ୍ତର ସାହାଯ୍ୟ ସହାୟତା ଯୋଗାଉଛନ୍ତି ସେ କହିଛନ୍ତି ନୂଆ କୋଭିଡ୍ ଚିକିତ୍ସା କେନ୍ଦ୍ର ଓ ଅକ୍ନିଜେନ୍ ପ୍ଲାଷ୍ଟ୍ ସ୍ଥାପନ କରାଯାଇଛି ଏବଂ କରୋନା ରୋଗୀମାନଙ୍କୁ ଚିକିତ୍ସା କରିବା ପାଇଁ ଅତିରିକ୍ତ ସ୍ୱାସ୍ଥ୍ୟ ବିଷାରଦମାନଙ୍କୁ ନିଯୁକ୍ତ କରାଯାଇଛି

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଭାରତୀୟ ବିମାନ ବାହିନୀ ଓ ନୌବାହିନୀ ବିଦେଶରୁ ମେଡିକାଲ୍ ଅକ୍ନିଜେନ୍ ଆଶି ଦେଶରେ ପହଞ୍ଚଉଛନ୍ତି

ୟୁରାନିୟମ୍ ସିଜ୍ ବେଆଇନ୍ ଭାବେ ୟୁରାନିୟମ୍ ବିକ୍ରି କରିବାକୁ ଉଦ୍ୟମ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ମୁମ୍ୟାଇ ଏଟିଏସ୍ ପୁଲିସ୍ ଦ୍ୱାରା ଗତକାଲି ଏତଲା ଦାଏର କରାଯାଇଛି

ତେଣୁ କିଛି ବ୍ୟସ୍ତ ହେବାର ନାହିଁ କିନ୍ତୁ ବେଆଇନ୍ ଭାବେ ୟୁରାନିୟମ୍ ସାମଗ୍ରୀ ପାଖରେ ରଖିବା ଏକ ଗୁରୁତର ଅପରାଧ ହୋଇଥିବାରୁ କେଉଁ ସୂତ୍ରରୁ ଏହି ୟୁରାନିୟମ୍ ଆସିଛି ତାହାକୁ ପୁଲିସ୍ ଖୋଜି ବାହାର କରିବାକୁ ପଡ଼ିବ ଏସ୍ସି ଇସିଆଇ ନିର୍ବାଚନ ଆୟୋଗଙ୍କ ବିରୁଦ୍ଧରେ ମାଡ୍ରାସ୍ ହାଇକୋର୍ଟ୍ଙ୍କ ରାୟ ଅନୁପଯୁକ୍ତ ଓ କଠୋର ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ସୁପ୍ରିମ୍କୋର୍ଟ କହିଛନ୍ତି ହାଇକୋର୍ଟ ଗୁଡ଼ିକର ବିଚାରପତିମାନେ ସଂଯମତା ରକ୍ଷା କରିବା ଉଚିତ୍ ଏବଂ ଶୁଣାଣି ସମୟରେ ଏଭଳି କଠୋର ମନ୍ତବ୍ୟ ଦେବାରୁ ବିରତ ରହିବାର ଆବଶ୍ୟକ ରହିଛି ସୁପ୍ରିମ୍କୋର୍ଟ କହିଛନ୍ତି କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗଙ୍କୁ ଅପରାଧୀ ଭାବେ ଗଣନା କରିବାଲାଗି ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ରାୟ ସମୁଚିତ ନୁହେଁ ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ଖଶ୍ତପୀଠ କହିଛନ୍ତି ଦେଶରେ କରୋନା ସଂଖ୍ୟା ବୃଦ୍ଧି ଯୋଗୁଁ ନାଗରିକମାନଙ୍କ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ପକ୍ଷରୁ କୌଣସି ପଦକ୍ଷେପ ନେବା ଅନୁଚିତ୍ ନୁହେଁ କିନ୍ତୁ ଏଭଳି କଠୋର ମନ୍ତବ୍ୟ ଦେବା ଉଚିତ୍ ହେଉନାହିଁ

ଏହି କୌଶଳ ଅନୁଯାୟୀ କେନ୍ଦ୍ରୀୟ ବିହନ ସଂସ୍ଥା ଓ ରାଜ୍ୟ ସରକାରମାନଙ୍କ ପାଖରେ ଉପଲହ୍ଧ ହେଉଥିବା ସବୁଠାରୁ ଅଧିକ ଅମଳକ୍ଷମ ଡାଲି ଜାତୀୟ ବିହନକୁ ବୁଣିବା ଲାଗି ପରାମର୍ଶ ଦିଆଯାଇଛି ଏଥିପାଇଁ କେନ୍ଦ୍ରୀୟ ବିହନ ସଂସ୍ଥାରୁ ରାଜ୍ୟ ଗୁଡ଼ିକୁ ଅଧିକ ଅମଳକ୍ଷମ ଡାଲି ଜାତୀୟ ବିହନ ଯୋଗାଇ ଦେବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି

ସବୁ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ଏହି ମିନିକିଟ୍ ଗୁଡ଼ିକରେ ହରଡ଼ ମୁଗ ଓ ବିରି ଡାଲି ବିହନ ଦିଆଯିବ

ମୁରଲୀଧରନ୍ ଆଟାକ୍ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ଙ୍କୁ କେତେକ ଦୁର୍ବୃତ୍ତ ଆକ୍ରମଣ କରିଥିବା ଖବର ମିଳିଛି ପଶ୍ଚିମବଙ୍ଗର ନିର୍ବାଚନ ହିଂସାକାଣ୍ଡ ଘଟଣାସ୍ଥଳୀରେ ପହଞ୍ଚିବା ପରେ ତାଙ୍କୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି ଆଜି ଶ୍ରୀ ମୁରଲୀଧରନ୍ ମେଦିନାପୁରର ପଞ୍ଚକୁରୀ ଅଞ୍ଚଳରେ ଥିବା କ୍ଷତିଗ୍ରସ୍ତ ପାର୍ଟିର କର୍ମୀମାନଙ୍କ ଘର ବୁଲି ଦେଖିବାକୁ ଯାଇଥିବା ବେଳେ ତୂଶମୂଳ କଂଗ୍ରେସର ଦୁର୍ବୂତ୍ତ ମାନେ ତାଙ୍କୁ ଆକ୍ରମଣ କରିଥିଲେ କେତେକ ଲୋକ ତାଙ୍କ ଗାଡ଼ିକୁ ଠେଙ୍ଗାରେ ପିଟିଥିବାର ଖବର ହସ୍ତଗତ ହୋଇଛି ଏଥିରେ ତାଙ୍କର ଗାଡ଼ି ନଷ୍ଟ ହୋଇଯାଇଛି ଓ କେତେକ ସାମ୍ଘାଦିକ ଆହତ ହୋଇଥିବାର ଖବର ମିଳିଛି ଗଭ୍ ଫ୍ୟାକ୍ନ ଚେକ୍ ଦିଲ୍ଲୀ ଏମ୍ବର ସବୁ ଓ୍ୱାର୍ଡ୍ ଗୁଡ଼ିକରେ କୋଭିଡ୍ ଶଯ୍ୟା ସ୍ଥାପନ କରାଯାଇଥିବାରୁ ବର୍ତ୍ତମାନ ଶଯ୍ୟା ଉପଲବ୍ଧ ହେଉଛି ବୋଲି କେତେକ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସରକାର ମିଥ୍ୟା ବୋଲି କହିଛନ୍ତି ପିଆଇବି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଏଭଳି ଖବର ମିଥ୍ୟା ଓ କପୋଳକ୍ସିତ ଏବଂ ଏମ୍ବର ସବୁ ୱାର୍ଡ୍ରେ କୋଭିଡ୍ ଶଯ୍ୟା ସ୍ଥାପନ କରାଯାଇ ନାହିଁ ବିମାନ କର୍ମଚାରୀ ଟିକାକରଣ ବିମାନ ଚଳାଚଳ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ବ୍ୟକ୍ତିଙ୍କୁ ଉଚିତ୍ ସମୟରେ ଟିକା ଦେବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଶାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ କାର୍ଯ୍ୟରତ ସବୁ କର୍ମଚାରୀମାନେ ତୁରନ୍ତ ଟିକା ନେଇଯାଆନ୍ତୁ ବୋଲି ପରାମର୍ଶ ଦିଆଯାଇଛି ନିର୍ଦ୍ଦେଶାବଳୀରେ କୁହାଯାଇଛି କୌଣସି ସରକାରୀ କିମ୍ବା ବେସରକାରୀ ସେବା ଯୋଗାଣକାରୀମାନଙ୍କ ସହ ବୁଝାମଣା ଅନୁଯାୟୀ ସେମାନେ ନିଜ ନିଜର କର୍ମଚାରୀମାନଙ୍କୁ ଟିକା ଦେବା ଲାଗି ପଦକ୍ଷେପ ନିଅନ୍ତୁ ବିମାନ ଚଳାଚଳ କ୍ଷେତ୍ରର କର୍ମଚାରୀମାନଙ୍କୁ ତ୍ୱରିତ ଟିକା ଦେବା ଲାଗି ବିମାନ ବନ୍ଦର ଗୁଡ଼ିକ ପରିଚାଳନା କରୁଥିବା କର୍ତ୍ତୃପକ୍ଷମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବିମାନ ବନ୍ଦର ପରିସରରେ ଟିକାଦାନ କେନ୍ଦ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଛୋଟ ଛୋଟ ବିମାନ ବନ୍ଦର ଗୁଡ଼ିକର କର୍ତ୍ତୃପକ୍ଷମାନେ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ ରକ୍ଷାକରି ନିଜ ନିଜର କର୍ମଚାରୀମାନଙ୍କୁ ତୁରନ୍ତ ଟିକା ଦେବାର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଇଛି

ଭିନ୍ନକ୍ଷମ ପ୍ରମାଣପତ୍ର ଆସନ୍ତା ମାସରୁ ଅନ୍ଲାଇନ୍ ଜରିଆରେ ଭିନ୍ନକ୍ଷମ ପ୍ରମାଣପତ୍ର ଜାରି କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ପାଇଁ ବାଧ୍ୟତା ମୂଳକ କରିଛନ୍ତି ଏହି ପ୍ରମାଣପତ୍ର ଗୁଡ଼ିକ ୟୁନିକ୍ ଡିଜାବିଲିଟି ଆଇଡି ପୋର୍ଟାଲ୍ରେ ଉପଲବ୍ଧ ହେବ ଭିନ୍ନକ୍ଷମମାନଙ୍କ ପାଇଁ ସଶକ୍ତିକରଣ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ଗେଜେଟ୍ ବିଞ୍ଜପ୍ତି ଜାରି କରାଯାଇଛି